ଆଜି ରବିବାର ଥିବାର୍ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିଛି

ସମୟ ଥାଉଥାଉ ରାକ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନ ନେଲେ ହୃଏତ ଭବିଷ୍ୟତରେ ଆହୂରି ଖରାପ ପରିସ୍ତିତିର ସାମୁ

ସେ କହିଛନ୍ତି ଆମ ରାଜ୍ୟ ଓଡ଼ିଶାର ଭୌଗୋଳିକ ସୀମାକୁ ସ୍ୱରକିତ କରିବା ଏବଂ ସୀମାନ୍ତ ଅଅଳରେ ରହୁଥିବା ଲୋକଙ୍ଙୁ ଓଡ଼ିଶା ସହ ଯୋଡ଼ି ରଖିବା ଆମ ସମସ୍ତଙ୍କର ଦାୟିତ୍

ଏହା ସହ ସ୍ସାନୀୟ ପ୍ରଶାସନ ସୀମାନ୍ତ ଗ୍ରାମ ଗୁଡ଼ିକର ବିକାଶ ଏବଂ ବିଭିନ୍ନ ସରକାରୀ ସେବାକୁ ଗୁରୁତ୍ୱର ସହ ମଜବୁତ୍ କରିବା ମଧ୍ଧ ଜରୁରୀ ବୋଲି କେନ୍ଦ୍ରମନ୍ତୀ ଶ୍ରୀ ପ୍ରଧାନ ଟୁଇଟ୍ କରିଛନ୍ତି

ଏହାସହ ମୁଖ୍ୟମନ୍ତୀ ବିଭିନ୍ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ

ଏହି ସମୟରେ ଜରୁରୀ ସେବାରେ ନିୟୋଜିତ ଯାନବାହାନ ଔଷଧ ଦୋକାନ ବିବାହ କିମ୍ୟା ସକ୍ାର ପାଇଁ ଯାଉଥିବା ଗାଡ଼ିକୁ ମଧ ବନ୍ଦରୁ ବାଦ୍ ଦିଆଯାଇଛି

ଏଥିରେ ବିଧାୟକ ତଥା ଦୈନିକ ସମ୍ଘାଦର ସମ୍ପାଦକ ସୌମ୍ୟରଞ୍ଚନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ

ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ପ୍ରଦର୍ଶନୀକୁ ଗତ ସଂଧାରେ ଉଦ୍ଘାଟନ କରିଛନ୍ତି